ପିଏମ୍ ଆଡ୍ରେସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଦେଶ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ କୋବିଡ୍ ପ୍ରତିଷେଧକ ନ ବାହାରିବା ପର୍ଯ୍ୟନ୍ତ କୌଣସି କୋହଳତା ଅବଲମ୍ପନ ନ କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି କୋବିଡ୍ର ମ୍ରକାବିଲାରେ ଦେଶର ଜନସାଧାରଣ ଯଥେଷ୍ଟ ସହଯୋଗ କରିଆସୁଛନ୍ତି ଜନତା କର୍ଫ୍ୟୁଠାରୁ ଆରନ୍ଭ କରି ଏ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ସମସ୍ତ ନିୟମ କାନୁନ୍ର ସେମାନେ ସଠିକ୍ ଭାବେ ପାଳନ କରୁଛନ୍ତି ସେ କହିଛନ୍ତି ଏହା ପାଇଁ ଏକ ପ୍ରତିଷେଧକ ବାହାରିବା ପର୍ଯ୍ୟନ୍ତ କୋବିଡ୍ ବିପକ୍ଷରେ ସଂଗ୍ରାମକୁ କୋହଳ କରାଯିବା ଉଚିତ୍ ନୁହେଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସତର୍କ କରାଇ କହିଛନ୍ତି 'ଲକ୍ଡାଉନ୍ ଚାଲିଯାଇଛି କିନ୍ତୁ ଭାଇରସ ଯାଇନାହିଁ' ପ୍ରଧାନମନ୍ତ୍ରୀ ଡାକ୍ତର ନର୍ସ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୂଜା ଋତୁ ସମୟରେ ଅଧିକ ସତର୍କ ରହିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ବିଶ୍ୱ ତୁଳନାରେ ଭାରତରେ ଅଧିକ ଲୋକଙ୍କର ଜୀବନରକ୍ଷା କରାଯାଇ ପାରୁଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ବିଶ୍ୱର ଧନୀ ଦେଶଗୁଡ଼ିକ ତ୍କଳନାରେ ଏହାର ଅଧିକର୍ ଅଧିକ ଲୋକଙ୍କର ଜୀବନ ରକ୍ଷା କରିବାରେ ସଫଳ ହୋଇଛି ଅଧିକ ନମୁନା ପରୀକ୍ଷା କରାଯାଇ କୋବିଡ୍ର ସଫଳ ମୁକାବିଲା କରାଯାଇ ପାରିଛି ଶ୍ରୀ ମୋଦୀ କହିଛନ୍ତି ଦେଶରେ କୋବିଡ୍ ମୃତ୍ୟୁ ହାର ଯଥେଷ୍ଟ କମ୍ ରହିଛି ଓ ଆରୋଗ୍ୟ ହାର ଯଥେଷ୍ଟ ଅଧିକ ରହିଛି କୋବିଡ୍ ପ୍ରତିଷେଧକ ଯେପରି ସମସ୍ତଙ୍କ ନିକଟରେ ପହଞ୍ଚିପାରିବ ତାହା ନିଶ୍ଚିତ କରିବା ପାଇଁ ଉଦ୍ୟମ କରାଯିବ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସେ ଗଶମାଧ୍ୟମକୁ କହିଚ୍ଛନ୍ତି

ପ୍ରତିଦିନ ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ଓ ମୃତ୍ୟୁବରଣ କର୍ଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଭାରତରେ ସଂକ୍ରମିତ ହୋଇ ଚିକିିିିତ ହେଉଥିବା ଲୋକମାନଙ୍କ ସଂଖ୍ୟା କମିବାରେ ଲାଗିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାରଙ୍କ ନୀତି ଅନୁସାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ସମସ୍ତ ନୀତି ନିୟମର ସଠିକ ଭାବେ ପାଳନ ଯୋଗୁଁ ଏହି ସଫଳତା ମିଳିଛି ସଂକ୍ମିତମାନଙ୍କ ସଂଖ୍ୟା ହାସ ପାଇବା ସହ ଆରୋଗ୍ୟମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି

ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠି ଆରୋଗ୍ୟ ହାର ସର୍ବାଧିକ ଥିବାବେଳେ ମୃତ୍ୟୁହାର ସର୍ବନିମ୍ନ ରହିଛି

ଶେଷ ଦିବସରେ ରାଜ୍ୟ ଗୃହନିର୍ମାଣ ଓ ସହରାଂଚଳ ବିକାଶ ମନ୍ତ୍ରୀ ସୁରେଶ କୁମାର ଶର୍ମା ବିଜେପି ପ୍ରାର୍ଥୀ ଭାବେ ମୁଜାଫରପୁର ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସେହିପରି ବାଲ୍ମିକୀନଗର ଲୋକସଭା ଉପନିର୍ବାଚନ ପାଇଁ ମଧ୍ୟ ଗତକାଲି ମନୋନୟନ ପ୍ରକ୍ରିୟା ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ସହିତ ଏହି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଭୋଟ୍ଗ୍ରହଣ କରାଯିବ

ନିର୍ବାଚନ କମିଶନ୍ ର ସୁପାରିଶ ଅନୁସାରେ ସରକାର ଏହାକୁ ଅନୁମୋଦନ କରିଛନ୍ତି କୋବିଡ୍ ନାଇଷ୍ଟିନ୍ କଟକଣା ଦୃଷ୍ଟିରୁ ପ୍ରାର୍ଥୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧାକୁ ଧ୍ୟାନରେ ରଖି ସେମାନଙ୍କ ଲାଗି ନିର୍ବାଚନ ଖର୍ଚ୍ଚ ପରିମାଣ ବୃଦ୍ଧି କରିବା ଲାଗି ଏଭଳି ନିଷ୍କଭି ନିଆଯାଇଛି

ଏଜୁକେସନ୍ ମିନିଷ୍ଟର ଗ୍ରାମାଂଚଳର ଶିଶୁମାନଙ୍କୁ ପୋଷ୍ୟଭାବେ ଗ୍ରହଣ କରି ସେମାନଙ୍କୁ ଶିକ୍ଷାପ୍ରଦାନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ୍ ନିଶଙ୍କ୍ ପ୍ରତିଟି ଛାତ୍ରଛାତ୍ରୀଙ୍କୁ ଆହ୍ପାନ କରିଛନ୍ତି ଏହାଦ୍ୱାରା ଆଗାମୀ ବର୍ଷମାନଙ୍କରେ ଦେଶ ଆହୁରି ଅଧିକ ବିକଶିତ ହୋଇପାରିବ ବୋଲି ସେ କହିଛନ୍ତି ତାମିଲନାଡୁର ତ୍ରିଚୀଠାରେ ଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋକ୍ତି ଏନ୍ଆଇଟିର କେମିକାଲ୍ ଙ୍ଗକିନିୟରି ବିଭାଗର ସୁବର୍ଣ୍ଣ ଜୟନ୍ତୀ କୋଠାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରି ସେ ଏହା କହିଛନ୍ତି କେନ୍ଦ୍ର ସରକାରଙ୍କ ଉନ୍ନତ ଭାରତ ଯୋଜନା ଅଧିନରେ ଏନଆଇଟି ତ୍ରିଚି ନେଇଥିବା ପଦକ୍ଷେପଗୁଡିକୁ ଶ୍ରୀ ନିଶଙ୍କ ପ୍ରଶଂସା କରିଥିବାବେଳେ କେଇଇ ପରୀକ୍ଷାରେ ଆତ୍ମବିଶ୍ୱାସର ସହ ଭାଗନେବାରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସହାୟତା ଯୋଗାଇଦେବା ଦିଗରେ ଏନଆଇଟିର ପ୍ରୟାସ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି

ତ୍ରିଚୀ ଏନ୍ଆଇଟିର ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ଡକୁର ଭାସ୍କର ଭଟ୍ଟ ଏବଂ ନିର୍ଦ୍ଦେଶକ ଡକ୍ଟର ମିନି ସୁଜି ଥମାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ ଇସ୍କାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସରକାର ଏଭଳି ପଦକ୍ଷେପମାନ ନେଇଛନ୍ତି ଯାହାଦ୍ୱାରା ଗ୍ରାମୀଣ ଅର୍ଥନୀତିରେ ଇସ୍କାତ ବ୍ୟବହାରର ବୃଦ୍ଧି ଘଟିବ ଆତ୍ମନିର୍ଭର ଭାରତ ଉପରେ ଏକ ୱେବିନାର୍କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ସରକାର ଚାଉଳରୁ ଇଥାନଲ୍ ପ୍ରସ୍ତୁତି ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ଏଥିପାଇଁ ଅନେକଗୁଡିଏ ପାତନଶାଳା ଓ ବିଶୋଧନାଗାର ପ୍ରତିଷ୍ଠା କରାଯିବ ଯାହା ଇସ୍କାତ ଶିଳ୍ପର ଅଭିବୃଦ୍ଧି ଘଟାଇବ ମନ୍ତ୍ରୀ କହିଛନ୍ତି ଏକ ଲକ୍ଷ କୋଟି ଟଙ୍କାର କୃଷି ଭିତିଭୂମୀ ପାଣ୍ଠି ଗଠନ କରାଯାଇଛି ଏବଂ ଏହି ପାଣ୍ଠିରୁ ସହାୟତା ଯୋଗାଇଦେବା ପାଇଁ କେତେକ କ୍ଷେତ୍ରକୁ ଅଗ୍ରାଧିକାର କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି

ଏନ୍ଏସ୍ ତୋମାର୍ ଗ୍ରାମୀଣ ବିକାଶ ଓ ପଂଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବ୍ଲକ୍ ଓ ଜିଲ୍ଲା ବିକାଶ ଯୋଜନା ପ୍ରସ୍ତୁତି ଢାଂଚାର ଉନ୍ଜୋଚନ କରିଛନ୍ତି କ୍ମାନ୍ନୟରେ ସନ୍ତିବେଶିତ ଏକ ମାର୍ଗଦର୍ଶିକା ଆକାରର ଏହି ଢାଂଚା ବୂକ ଓ ଜିଲ୍ଲା ପଂଚାୟତଗୁଡିକୁ ବିଭିନ୍ନ ଯୋଜନାର ରୂପାୟନ ସହିତ ଯୋଜନା ପ୍ରସ୍ତୁତକାରୀ ଏବଂ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ସହାୟତା ଯୋଗାଇଦେବ ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ତୋମାର୍ ଆଶା ପ୍ରକାଶ କରିଛନ୍ତି ଯେ ଏହି ଢାଂଚା ସ୍ଥାନୀୟଭାବେ ଉବଲବ୍ଧ ସମ୍ଭଳ ସ୍ଥାନୀୟ ଲୋକଙ୍କ ଆଙ୍କାକ୍ଷା ଏବଂ ପ୍ରାଥମିକତା କ୍ଷେତ୍ର ଉପରେ ଗୁରୁତ୍ୱ ଦେଇ ବ୍ଲକ୍ ଓ ଜିଲ୍ଲାସ୍ତରରେ ସମାବେଶୀ ବିକାଶକୁ ପ୍ରୋସାହନ ଦେବ

ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ମଧ୍ୟରେ ମୁକାବିଲା ହେବ